ଗଞ୍ଞାମ ଜିଲ୍ଲାରୁ ଚିହ୍ବଟ ହୋଇଥିବା ଦୁଇ ସଂକ୍ରମିତ ସୁରଟ ଫେରନ୍ତା ବୋଲି ଜଶାପଡିଛି ସେହିପରି ଝାରସୁଗୁଡାରୁ ଚିହ୍ବଟ ହୋଇଥିବା ସଂକ୍ରମିତ ପୂର୍ବରୁ ଜଶେ ପଜିଟିଭ ରୋଗୀଙ୍କ ସଂସ୍ୱର୍ଶରେ ଆସିଥିଲେ ବୋଲି କୁହାଯାଉଛି

ଏହାପରେ ବସ୍ଯୋଗେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି

ଏହି ଅବସରରେ ସିଭିଲ ସୋସାଇଟିର ସଦସ୍ୟମାନେ ପ୍ରବାସୀ ଓଡ଼ିଆଙ୍କ ଫେରିବା ସେମାନଙ୍କ ସଙ୍ଗରୋଧ ଓ ଜୀବିକା ପ୍ରସଙ୍ଗ ଉଠାଇଥିଲେ

ସେଠାରେ ଆନୁଷଙ୍ଗିବ ବ୍ୟବସ୍ଥା ବୁଲି ଦେଖିବା ସହ ପାନୀୟଜଳ ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଥିଲେ